ଏହାଦ୍ୱାରା ନିଯୁକ୍ତି ସୁଯୋଗ ତ୍ୱରାନ୍ୱିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି

ଟ୍ୱିଟ୍ କରି ଶ୍ରୀ ଗୋୟଲ୍ କହିଛନ୍ତି ଏହା ଦ୍ୱାରା ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ଅର୍ଥନୈତିକ ସଚିବ ସୁବାସ ଚନ୍ଦ୍ର ଗର୍ଗ କହିଛନ୍ତି ଏହା ଏକ ସମତୁଲ ଓ ବାସ୍ତବବାଦୀ ନୀତି

ଇଡି ଭଦ୍ରା କଳାଧନ ବୈଧ ତଦନ୍ତରେ ରବର୍ଟ ଭଦ୍ରା ଆଜି ଦ୍ୱିତୀୟ ଦିନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଗତକାଲି ମଧ୍ୟ ତାଙ୍କୁ ଜେରା କରାଯାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ସନ୍ଦୀଗ୍ନ ଅର୍ଥ ଦେଣନେଶ ଅଭିଯୋଗରେ ପ୍ରଥମ ଥର ପାଇଁ ଶ୍ରୀ ଭଦ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାକର ହୋଇଛନ୍ତି

ଗତ ସପ୍ତାହରେ ଦିଲ୍ଲୀର ଏକ ଅଦାଲତ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ କହିଥିଲେ କଳାଧନ ବୈଧ ମାମଲାରେ ଆଗୁଆ ଜାମିନ୍ ପାଇଁ ଶ୍ରୀ ଭଦ୍ରା କୋର୍ଟକୁ ଯାଇଥିଲା ବେଳେ ତାଙ୍କୁ ଏହି ପରାମର୍ଶ ଦିଆଯାଇଥିଲା ବିଦେଶରେ ଅବୈଧ ସମ୍ପତ୍ତି ରଖିଥିବା ଅଭିଯୋଗକୁ ସେ ଅସ୍ୱୀକାର କରିଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଏହା ଏକ ରାଜନୈତିକ ଷଡ଼ଯନ୍ତ ବୋଲି କହିଛନ୍ତି ଇଡି କାର୍ତ୍ତି ଆଇଏନ୍ଏକ୍ଟ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ଙ୍କ ପୁତ୍ର କାର୍ତ୍ତି ଚିଦାୟରମ୍ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇଥିଲେ କାର୍ତ୍ତିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଥିଲା ଏହି ମାମଲାକୁ ସିବିଆଇ ମଧ୍ୟ ତଦନ୍ତ କରୁଛି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅନେକ ଥର କାର୍ତ୍ତିଙ୍କୁ ଜେରା କରାଯାଇଛି ଆଇଏନ୍ଏକ୍ଟ୍ ମିଡିଆରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ବୈଦେଶିକ ପୁଞ୍ଜିନିବେଶ ବିକାଶ ବୋର୍ଡ଼ ଏଫ୍ଆଇପିବି କିଭଳି ଅନୁମତି ଦେଲା ସେ ସଂକ୍ରାନ୍ତରେ ଉଭୟ ସଂସ୍ଥା ତଦନ୍ତ କରୁଛନ୍ତି ସିବିଆଇର ଏତଲା ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ପିଏନ୍ଏଲ୍ଏ ମାମଲା ରୁଜୁ କରିଛି

ଏହି ମାମଲାରେ ପି ଚିଦାମ୍ଘରମ୍ଙ୍କୁ ମଧ୍ୟ ଦୁଇ ଥର କେରା କରାଯାଇଛି ଆଇଏନ୍ଏକ୍ସ ମିଡିଆକୁ ଏଫ୍ଆଇପିବିର ଅନୁମତି ଦେବା କ୍ଷେତ୍ରରେ ଟଙ୍କା ନେଇଥିବା ଅଭିଯୋଗରେ କାର୍ତ୍ତିଙ୍କୁ ଗତବର୍ଷ ଫେବୃୟାରୀ ମାସରେ ସିବିଆଇ ଗିରଫ୍ କରିଥିଲା

ଗଭ ପିଏମ୍ କିଶାନ୍ ପ୍ରଧାନମନ୍ତ୍ରୀ କିଶାନ୍ ସମ୍ମାନ ନୀଧି ଯୋଜନାର ଶୀଘ୍ର ଓ ଫଳପ୍ରଦ କାର୍ଯ୍ୟକାରିତା ଦିଗରେ ସମର୍ଥନ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି

ଶ୍ରୀ ସିଂହ କହିଛନ୍ତି କ୍ଷୁଦ୍ର କୃଷକ ପରିବାରକୁ ବାଛିବା କାମ ରାଜ୍ୟ ସରକାରମାନଙ୍କ ହାତରେ ଛାଡ଼ି ଦିଆଯାଇଛି ଏବଂ ବ୍ୟାଙ୍କ୍ ଜମାଖାତା ଭଳି ଆବଶ୍ୟକୀୟ ସବିଶେଷ ବିବରଣୀ ଅନ୍ଲାଇନ୍ ପୋର୍ଟାଲ୍ରେ ଯୋଗାଇ ଦିଆଗଲେ ଯୋଗ୍ୟ ପରିବାରଗୁଡ଼ିକୁ ପ୍ରଥମ କିସ୍ତି ମିଳିଯିବ

ମନ୍ତ୍ରଣାଳୟ କହିଛି ଏହାଦ୍ୱାରା ଚା' ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀ ସେହି ଅଞ୍ଚଳରୁ ବଜାରକୁ ନେବା ଆଶିବା କରିବାରେ ସହଜ ହୋଇପାରିବ ରାଜ୍ୟର ସାମାଜିକ ଅର୍ଥନୈତିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ବିଞ୍ଜପ୍ତିରେ କୁହାଯାଇଛି

ଏସ୍ସି ବିହାର ବିହାରର ମୁଜାଫରପୁର ବାଳିକାଶ୍ରମ ଯୌନ ନିର୍ଯାତନା ମାମଲାକୁ ନୂଆଦିଲ୍ଲୀ ବଦଳି କରିବା ପାଇଁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ କହିଛନ୍ତି ବିହାରର ସିବିଆଇ ଅଦାଲତରୁ ଏ ମାମଲାକୁ ଦିଲ୍ଲୀର ସାକେତ୍ର ପୋକ୍ସୋ କୋର୍ଟକୁ ପଠାଯାଇଛି

ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କୁ ସିବିଆଇ ବଦଳି କରିଥିବା ବିଷୟକୁ ନେଇ ସୁପ୍ରିମ୍କୋର୍ଟ ଭର୍ସନା କରିଛନ୍ତି ଏବଂ କୋର୍ଟର ନିର୍ଦ୍ଦେଶ ଲଙ୍ଘନ କରାଯାଇଛି ବୋଲି କହିଛନ୍ତି ବାଳିକାଶ୍ରମଗୁଡ଼ିକ ପରିଚାଳନା କ୍ଷେତ୍ରରେ ବିହାର ସରକାରଙ୍କ ଅପାରଗତାକୁ କୋର୍ଟ ନିନ୍ଦା କରିଛନ୍ତି ଖଶ୍ତପୀଠ କହିଛନ୍ତି ଯଦି ରାଜ୍ୟ ସରକାର ସବୁ ସୂଚନା ଦେବାକୁ ଅସମର୍ଥ ହୁଅନ୍ତି ତେବେ ରାଜ୍ୟର ମୁଖ୍ୟ ସଚିବଙ୍କୁ ସମନ କରାଯିବ ରାହୁଲ ନ୍ୟାସନାଲ୍ କନ୍ଭେନସନ୍ କଂଗ୍ରେସ ସଭାପତି ରାହ୍ରଲ ଗାନ୍ଧି କହିଛନ୍ତି ଦେଶରେ ସଂଖ୍ୟାଲଘୁମାନଙ୍କ ଅବଦାନକୁ ସ୍ୱୀକୃତି ଦେବାର ଆବଶ୍ୟକତା ରହିଛି ପାର୍ଟିର ସଂଖ୍ୟାଲଘୁ ସେଲ୍ ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗାନ୍ଧି କହିଛନ୍ତି ସମ୍ଭିଧାନ ଓ ଦେଶଠାରୁ କେହି ଊର୍ଦ୍ଧରେ ନୁହନ୍ତି ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ନୋଟ୍ ବନ୍ଦି ଯୋଗୁଁ କୃଷକମାନେ ବହୁ ମାତ୍ରାରେ ହଇରାଣ ହରକତ ହୋଇଛନ୍ତି ସେ କହିଛନ୍ତି ଜାତୀୟ ନିରାପତ୍ତା ଓ ରାଫେଲ୍ ଲଢୁଆ ବିମାନ କ୍ରୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିତର୍କ ପାଇଁ ସେ ପ୍ରସ୍ତୁତ ଅଛନ୍ତି

ଜାଭଡେକର କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ କାଭଡେକର କହିଛନ୍ତି ଶିକ୍ଷକମାନେ ଦେଶ ଗଠନରେ ହେଉଛନ୍ତି ପ୍ରକୃତ ନିର୍ମାତା ଏବଂ ଦୂରଦୂଷ୍ଟି ଅତ୍ୟନ୍ତ ନିଷ୍ଠାର ସହ ସେମାନଙ୍କୁ କାମ କରିବାକୁ ପଡ଼ିବ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ସମିତିର ପ୍ରଧାନ ଶିକ୍ଷକମାନଙ୍କ ଦୁଇ ଦିନିଆ କାତୀୟ ସମ୍ମିଳନୀରେ ଉଦ୍ଘାଟନ ଉହବରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ କାଭଡେକର କହିଛନ୍ତି ଶିକ୍ଷା ପ୍ରଦାନରେ ଅନେକ ଆନନ୍ଦ ରହିଛି ଯେଉଁମାନେ ଶିକ୍ଷକ ହେବାକୁ ଚାହୁଁଛନ୍ତି ଶିକ୍ଷା ଦାନ ପାଇଁ ସେମାନଙ୍କର ପ୍ରଗାଢ଼ ଅନୁରୋକ୍ତି ରହିବା ଉଚିତ୍ ଶ୍ରୀ ଜାଭଡେକର କହିଛନ୍ତି ଲୋକମାନଙ୍କ ଦ୍ୱାରା ଦେଶ ଗଠନ ହୋଇଥାଏ ଏବଂ ଶିକ୍ଷକମାନଙ୍କ ଦ୍ୱାରା ଲୋକମାନଙ୍କୁ ଗଠନ କରାଯାଇଥାଏ

ଗଡ଼କରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କର ଆସନ୍ତାକାଲି ଅଯୋଧ୍ୟାରେ ପାଞ୍ଚଟି ଜାତୀୟ ରାଜପଥ ପ୍ରକ୍ସର ଶିଳାନ୍ୟାସ କରିବେ

ଏହାଦ୍ୱାରା ଅଯୋଧ୍ଧା ଓ ବାରାଣାସୀ ଭଳି ଧର୍ମପୀଠଗୁଡ଼ିକୁ ତୀର୍ଥଯାତ୍ରୀମାନଙ୍କ ପାଇଁ ଗମନାଗମନ ସୁବିଧା ହେବ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇପାରିବ ସେହି ଅଞ୍ଚଳର ଲୋକମାନଙ୍କର ସାମାଜିକ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ହେବ ବୋଲି ଆଶା କରାଯାଉଛି ୱେଟ୍ ଲିପ୍ଟିଂ ବିଶ୍ୱ ଚମ୍ପିୟାନ୍ ଭାରତୀୟ ଭାରଉତ୍ତୋଳନକାରୀ ସାଇଖୋମ୍ ମୀରାବାଇ ଚାନୁ ଥାଇଲାଣ୍ଡରେ ଚାଲିଥିବା ଇଜିଏଟି କପ୍ ପ୍ରତିଯୋଗିତାରେ ସ୍ୱର୍ଷ୍ଣ ପଦକ ଜିତିଛନ୍ତି

ଆର୍ମୀ ନର୍ଦ୍ଦନ୍ କମାଣ୍ଡ ପଦାତିକ ବାହିନୀ କମାଣ୍ଡର ଲେପୁନାଣ୍ଟ ଜେନେରାଲ୍ ରଣବୀର ସିଂହ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ଲଢ଼େଇ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଉପନ୍ୱିତ ହୋଇଛି ସେ କହିଛନ୍ତି ସୀମାନ୍ତରେ ଭାରତୀୟ ସେନାବାହିନୀ ଫଳପ୍ରଦ ସନ୍ତାସବାଦ ଦମନ କାର୍ଯ୍ୟାନୁଷ୍ଠାନ ସଫଳତାର ସହ କାର୍ଯ୍ୟକାରୀ କରୁଛି ଏବଂ ଏହି ସାମୁହିକ ଉଦ୍ୟମ ବିଶେଷ ସଫଳତା ହାସଲ କରିଛି ଆଜି ଉଦ୍ଧାମପୁରଠାରେ ଆୟୋଜିତ ନର୍ଦ୍ଦନ କମାଣର ଅଭିଶେକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂହ କହିଛନ୍ତି ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପ୍ରଗତିପଥରେ ଆଗେଇ ଚାଲିଛି କିନ୍ତୁ ତଥାପି ଅନେକ ଆହ୍ୱାନ ରହିଛି ଏହି ଅବସରରେ ସେ ଶାହସୀକତା ଏବଂ ବିଶିଷ୍ଟ ସେବା ପୁରସ୍କାର ପ୍ରଦାନ କରିଛନ୍ତି